ବିଭାଗ ଗୁଡ଼ିକର ସମୀକ୍ଷା ପରେ ଅପରାହ୍ବରେ ସମ୍ମକ୍ତ ମନ୍ତୀମାନେ ଗଶମାଧ୍ଧମ ଆଗରେ ସେମାନଙ୍କ ରିପୋର୍ଟକାର୍ଡ ରଖବେ ବୋଲି ଜଣାପଡିଛି

ଆକି ଜାତୀୟ ପ୍ରାଦ୍ୟୋଗିକ ଦିବସ ପାଳନ କରାଯାଉଛି

ଦୁଇ ନାବାଳିକା ଝିଅ ଓ ଗୋଟିଏ ନାବାଳକ ପୁଅ ସହିତ ମାଆର ମୃତଦେହ ମହାନଦୀର ଭାସୁଥିବା ଜଣାପଡିବା ପରେ କୁଜଙ୍ଙ ପୁଲିସ ତୁରନ୍ତ ସେଠାକୁ ଯାଇ ମୃତଦେହଗୁଡ଼ିକୁ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ପଠାଇଛି